ଭର୍ଚୁଆଲ ମାଧ୍ୟମରେ ଇଲେକ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଓ ନୀତି ଆୟୋଗ ମିଳିତ ଭାବେ ଏହି ସମ୍ମିଳନୀର ଆୟୋଜନ କରୁଛନ୍ତି

ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଦ୍ୱାରା ପରିଚାଳିତ ଏହି ଯୋଜନା ଭାରତକୁ ଆନ୍ତର୍ଜାତିକ ସ୍ତରରେ ଶିଖରରେ ପହଞ୍ଚାଇ ପାରିବ

ସମୟ ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ ଅନୁଯାୟୀ ସତର୍କତା ଏବଂ ନିର୍ଦ୍ଦେଶାବଳୀ ପାଳନ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି

ଦେଶରେ କରୋନା ଟୀକା ଉତ୍ପାଦନକାରୀ କମ୍ପାନୀ

କୋଭିଡ୍ କୋଭିଡ ନାଇଷ୍ଟିନ୍ ସଂକ୍ରମଣ ଆରୋଗ୍ୟ କ୍ଷେତ୍ରରେ ଭାରତକୁ ବଡ ସଫଳତା ମିଳିଛି

ଏହି ସଂକ୍ରମଣରୁ ସର୍ବାଧକ ଆରୋଗ୍ୟହାର ଅନୁସାରେ ଭାରତ ବିଶ୍ୱ ତାଲିକାରେ ପ୍ରଥମସ୍ଥାନ ବଜାୟ ରଖିଛି

ସ୍ୱାସ୍ଥ୍ୟମନ୍ତ୍ରଣାଳୟ କହିଛି ଆରୋଗ୍ୟଲାଭ କରିଥିବା ଓ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟାଙ୍କ ମଧ୍ୟରେ ବ୍ୟବଧାନ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି

ଜାବଡେକର ଫାର୍ମର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର କହିଚ୍ଚନ୍ତି ଭାରତ ଗୋଟିଏ ଦେଶ ଗୋଟିଏ ବଜାର ଆଡକୁ ଗତି କରୁଛି ଓ କୁଷକମାନେ ସର୍ବାଧିକ ମୂଲ୍ୟରେ ବର୍ତ୍ତମାନ ଉପଲବ୍ଧ ଦ୍ରବ୍ୟ ବିକ୍ରୟର ସ୍ୱାଧୀନତା ପାଇଛନ୍ତି ଗତକାଲି ପାଣାଜୀଠାରେ ସେ କହିଛନ୍ତି ଯେ କେନ୍ଦ୍ର ସରକାର ଆଶିଥିବା ତିନୋଟି କୃଷି ସଂସ୍କାର ବିଲ୍ ଚାଷୀଙ୍କୁ ଉପକୃତ କରିବ କୃଷକଙ୍କ ଆୟ ବୂଦ୍ଧି ଦିଗରେ କେନ୍ଦ୍ର ସରକାରଙ୍କର ଏହା ଏକ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ବୋଲି ସେ କହିଛନ୍ତି ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମରୁ ପିଆଜ ଆଳୁ ଓ ତେଲକୁ ବାଦ ଦିଆଯିବା ଫଳରେ କୃଷକମାନେ ସେମାନଙ୍କ ଉତ୍ପାଦ ସଂରକ୍ଷଣ କରିପାରିବେ ଓ ଯାହାକୁ ଚାହିଁବେ ବିକ୍ରି କରିପାରିବେ ବୋଲି ଶ୍ରୀ ଜାଭଡେକର କହିଛନ୍ତି ନୂତନ କୃଷି ଆଇନକୁ ନେଇ ରାଜନୀତିର ଶିକାର ନ ହେବାକୁ ସେ ଗୋଆ ଚାଷୀଙ୍କୁ ଅନୁରୋଧ କରିଛନ୍ତି ଜିତେନ୍ଦ୍ର ସିଂ ଫାର୍ମ ଲ ନୂଆ କୃଷି ଆଇନକୁ ନେଇ ବିରୋଧୀଦଳଗୁଡ଼ିକ କୃଷକମାନଙ୍କୁ ବିଭ୍ରାନ୍ତ କରୁଥିବାରୁ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସେମାନଙ୍କୁ ସମାଲୋଚନା କରିଛନ୍ତି ଗତକାଲି ଜାମ୍ମୁ ଓ କାଶ୍ମୀରର ଉଦ୍ଧାମପୁର ଜିଲ୍ଲାର ମାଜଲ୍ଟା ଅଞ୍ଚଳର କୃଷକ ଓ ଗ୍ରାମପ୍ରତିନିଧିଙ୍କ ସହ ଭର୍ଚୁଆଲ ମିଟିଂରେ କଥାବାର୍ତ୍ତା କଲାବେଳେ ମିଥ୍ୟା ଅପପ୍ରଚାରକୁ ବିଶ୍ୱାସ ନ କରିବାକୁ ସେ କହିଥିଲେ ସେ ସ୍ୱଷ୍ଟ କରିଥିଲେ ଯେ କୃଷକଙ୍କ ସହ ଚୁକ୍ତି କରାଗଲେ ସେମାନେ ନିର୍ଦ୍ଧାରିତ ମୂଲ୍ୟ ପାଇବେ ପାହାଡ଼ିଆ ଅଞ୍ଚଳର କୃଷକମାନଙ୍କୁ କଣ୍ଟ୍ରାକୁ ଫାର୍ମିଙ୍ଗ୍ ବ୍ୟବସ୍ଥାରେ ଅଧିକ ଲାଭ ମିଳିବ ବୋଲି ସେ କହିଛନ୍ତି ନୂଆ କୃଷି ଆଇନ କୃଷକଙ୍କୁ ସର୍ବାଧିକ ଲାଭ ପହଞ୍ଚାଇବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂ ସ୍ୱଷ୍ଟ କରିଛନ୍ତି ବିହାର ପୋଲ ଆସନ୍ତା ମାସରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ପାଇଁ ଶାସକ ଏନଡିଏ ଭାଗିଦାରୀଙ୍କ ମଧ୍ୟରେ ଆସନ ବଣ୍ଟନ ନେଇ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚୁଛି ଦୁଇ ପ୍ରମୁଖ ସହଯୋଗୀ ବିଜେପି ଏବଂ ଜନତା ଦଳ ୟୁନାଇଟେଡ ସେମାନେ ପ୍ରତିଦ୍ୱନ୍ଦିତା କରିବାକୁ ଚାହୁଁଥିବା ବିଧାନସଭା ଆସନକୁ ଚିହ୍ନଟ କରିସାରିଥିବା ଜଣାପଡି ୍ଛି ଇତିମଧ୍ୟରେ ଲୋକଜନଶକ୍ତି ପାର୍ଟି ଏଲ୍ଜେପି ଏକାକୀ ନିର୍ବାଚନ ଲଢ଼ିବ ବୋଲି କହିଛି ଆଦର୍ଶଗତ ମତପାର୍ଥକ୍ୟ ଯୋଗୁଁ ଏହା ଜେଡିୟୁ ସହ ମିଶି ନିର୍ବାଚନ ଲଢ଼ିବ ନାହିଁ ବୋଲି ସ୍ୱଷ୍ଟ କରିଛି ଗତକାଲି ନ୍ରଆଦିଲ୍ଲୀଠାରେ ଏଲଜେପି ସଭାପତି ଚିରାଗ ପାଶ୍ୱାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପାର୍ଟିର ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପଭି ନିଆଯାଇଛି ପାର୍ଟି ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ଜାତୀୟ ସ୍ତରରେ ତାଙ୍କ ଦଳର ମେଣ୍ଟ ରହିଥିବାରୁ ବିଜେପି ସହ କୌଣସି ମତପାର୍ଥକ୍ୟ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶମଳକ ପଦକ୍ଷେପକୁ ଏଲଜେପି ସମର୍ଥନ କରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଏଲଜେପି ବିଜେପି ସହ ମିଶି ସରକାର ଗଠନ କରିବାରେ ଅସୁବିଧା ନାହିଁ ବୋଲି ବିବୃତିରେ କୁହାଯାଇଛି

ଏଫଏମସିଙ୍କ ଚୁକ୍ତି ଉପରେ ବୁଝାମଣାକୁ ଭାରତ ସମର୍ଥନ କରୁଥିବା କହିଛି ଏହି ଆନ୍ତର୍ଜାତୀୟ ଚୁକ୍ତି ଅନୁଯାୟୀ ପରମାଣୁ ଅସ୍ତ୍ର କିୟା ଅନ୍ୟାନ୍ୟ ବିସ୍ଫୋରକ ଉପକରଣ ପାଇଁ ଏହି ସାମଗ୍ରୀର ଉତ୍ପାଦନକୁ ବାରଣ କରାଯାଇଛି ଆଣିବିକ ଅସ୍ତ୍ରଶସ୍ତର ସମ୍ପର୍ଶ୍ଣ ବିଲୋପ ପାଇଁ ଆନ୍ତର୍ଜାତୀୟ ଦିବସକୁ ସ୍କରଣୀୟ ତଥା ପ୍ରୋସାହିତ କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଏହା କହିଚ୍ଚନ୍ତି ଭାରତ କହିଚ୍ଚି ଏକ ବିଶ୍ୱବ୍ୟାପୀ ପ୍ରତିବଦ୍ଧତା ଏବଂ ବହୁ ପକ୍ଷୀୟ ବୁଝାମଣା ଦ୍ୱାରା ପର୍ଯ୍ୟାୟକ୍ରମେ ଆଶବିକ ନିରସ୍ତ୍ରୀକରଣ ହାସଲ କରାଯାଇପାରିବ ବୈଦେଶିକ ସଚିବ କହିଛନ୍ତି ଜାତିସଂଘ ସାଧାରଣ ସଭାର ପ୍ରଥମ ସ୍ପତନ୍ତ୍ର ଅଧିବେଶନର ଅନ୍ତିମ ଦଲିଲ ଅନୁଯାୟୀ ଭାରତ ଭେଦଭାବ ନ ଥିବା ପରମାଣୁ ଅସ୍ତ୍ରଶସ୍ତ ପ୍ରତି ନିଜର ଦୀର୍ଘସ୍ଥାୟୀ ଏବଂ ଅବିରତ ପ୍ରତିବଦ୍ଧତାକୁ ହୋହରାଇଛି

ନୌ ସମରାଭ୍ୟାସ ଭାରତ ବାଂଲାଦେଶ ମିଳିତ ନୌ ସମରାଭ୍ୟାସ 'ବଙ୍ଗୋସାଗର'ର ତ୍ତୀୟ ପର୍ଯ୍ୟାୟ ଆଜି ଉତ୍ତର ବଙ୍ଗୋପସାଗରରେ ଶେଷ ହେବ ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ସମରାଭ୍ୟାସରେ ଉଭୟ ଦେଶ ମିଳିତ ପହରା କୋରପାଟ ଅଭ୍ୟାସ କରୁଛନ୍ତି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଏହି ସମରାଭ୍ୟାସ ଉଭୟ ଦେଶ ମଧ୍ୟରେ ପାରସ୍କରିକ ସହଯୋଗ ତଥା ନୌସେନାର ଶକ୍ତିବୃଦ୍ଧି କ୍ଷେତ୍ରରେ ବିଶେଷ ସହାୟକ ହେବ ଅନ୍ତର୍ଜାତିୟ ସାମୁଦ୍ରିକ ସୀମାରେ ଉଭୟ ଦେଶର ନୌବାହିନୀ ମିଳିତ ଜଗୁଆଳୀ ପହରା ବ୍ୟବସ୍ଥାର ମଧ୍ୟ ଅଭ୍ୟାସ କରାଯାଉଛି ଏଥିରେ ସାମୁଦ୍ରିକ ଜଗୁଆଳି ଏୟାରକ୍ରାଫ୍ଟ ଏବଂ ହେଲିକପ୍ଟରଗୁଡ଼ିକ ଅଂଶଗ୍ରହଣ କର୍ତ୍ଥନ୍ତି ଗତକାଲି ଏହି ମିଳିତ ନୌ ସମରାଭ୍ୟାସର ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି ଏଥିରେ ଉଭୟ ଦେଶର ନୌ ଜାହାଜ ଅଂଶଗ୍ରହଣ କରିଥିଲେ ଭାରତ ତରଫରୁ କିଲ୍ଟନ ଖୁକ୍ରୀ ଏବଂ ବାଂଲାଦେଶ ପକ୍ଷରୁ ଆବୁବାକର ପ୍ରୋଟୟେ ଏବଂ ହ୍ୟାଲୋ ନୌ ଜାହାଜ ଏହି ସମରାଭ୍ୟାସରେ ଯୋଗ ଦେଇଥିଲେ